ରିକଭରି ରେଟ୍ ଭାରତ ଏକ ଜନବହ୍ରଳ ଦେଶ ହୋଇଥିବା ସତ୍ତ୍ୱେ ଭାରତରେ ଲକ୍ଷେ ଜନସଂଖ୍ୟାରେ କୋଭିଡ୍ ସଂକ୍ରମିତମାନଙ୍କ ସଂଖ୍ୟା ବହୃତ କମ୍ ରହିଛି

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଗତକାଲି ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରକାଶ ପାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ୍ ନାଇଷ୍ଟିନ୍କୁ ବ୍ୟାପିବାରୁ ରୋକିବା ସଂକ୍ରମଣକୁ ନିୟନ୍ତ୍ରଣ ରଖିବା ଓ ମୋଟାମୋଟି କୋଭିଡ୍ ନାଇଷ୍ଟିନ୍ର ପରିଚାଳନା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଠିକ୍ ସମୟରେ ସକ୍ରିୟତାର ସହ ଆଗ୍ରଆ ସତର୍କତାମ୍ବଳକ ପଦକ୍ଷେପ ଗ୍ରହଣ ଯୋଗୁଁ ଏହା ସମ୍ଭବ ହୋଇଛି

ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଓ ସଂକ୍ରମିତ ହୋଇ ଚିକିହା ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟରେ ଦୂରତା ବୃଦ୍ଧି ପାଇବା ଜାରି ରହିଛି

ଦେଶରେ କୋଭିଡ୍ ନାଇଷ୍ଟିନ ନମ୍ରନା ପରୀକ୍ଷା ପାଇଁ ପରୀକ୍ଷାଗାରଗ୍ରଡ଼ିକର ସଂଖ୍ୟା ବୃଦ୍ଧି ପାଇଚାଲିଛି

ବର୍ତ୍ତମାନ ଦୈନିକ ନମୁନା ପରୀକ୍ଷା ବୃଦ୍ଧି ପାଇଚାଲିଛି

ଏସ୍ସି ରଥଯାତ୍ରା ଆସନ୍ତାକାଲି ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ଅନ୍ରଷ୍ଣିତ ହେବାକୁ ଅନୁମତି ଦେବାପାଇଁ ସୁପ୍ରିମ୍କୋର୍ଟ ସଙ୍କେତ ଦେଇଛନ୍ତି କୋର୍ଟ କହିଛନ୍ତି ରଥଯାତ୍ରାର ଟିକିନିଖି ପରିଚାଳନା କୋର୍ଟଙ୍କ ହାତରେ ନାହିଁ ଓ ଏହାକୁ ରାଜ୍ୟ ସରକାର କେନ୍ଦ୍ର ସରକାର ଏବଂ ମନ୍ଦିର ପରିଚାଳନାର ବିଜ୍ଞତା ଉପରେ କୋର୍ଟ ଛାଡ଼ିଦେଇଛନ୍ତି

ବିଶ୍ୱରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣକୁ ଦୂଷ୍ଟିରେ ରଖି ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ବିଚାରକୁ ନେଇ ସୁପ୍ରିମ୍କୋର୍ଟ ରଥଯାତ୍ରା କରାଯିବାକୁ ଅନୁମତି ଦେଇ ନ ଥିଲେ ରାଜ୍ୟ ସରକାର ମନ୍ଦିର ପରିଚାଳନା କମିଟି ଓ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟରେ ରଥଯାତ୍ରାକୁ ସୁଚାରୁର୍ପେ ସମ୍ପନ୍ନ କରାଇବାପାଇଁ ସୁପ୍ରିମ୍କୋର୍ଟରେ ଜଣାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି ସେହି ଖଣ୍ଡପୀଠରେ ଜଷ୍ଟିସ୍ ଦୀନେଶ ମାହେଶ୍ୱରୀ ଓ ଏଏସ୍ ବୋପନ୍ନା ସଦସ୍ୟ ଅଛନ୍ତି ମନ୍ଦିର ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଲୋକମାନଙ୍କର ସ୍ୱାସ୍ଥ୍ୟ ସହ କୌଣସି ସାଲିସ୍ କରା ନ ଯାଇ ରଥଯାତ୍ରା ସୁଚାରୁର୍ପେ ସମ୍ପନ୍ନ କରାଯାଇପାରିବ ବୋଲି କେନ୍ଦ୍ର ସରକାର ଖଣ୍ଡପୀଠଙ୍କୁ ଜଣାଇଥିଲେ

ଏହି ବୀମା ଯୋଜନାର ସୁବିଧା ସେମାନଙ୍କୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମିଳିବ

ସେହି ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ କୋଭିଡ ନାଇଷ୍ଟିନ୍ ସଂକ୍ରମିତ ମାନଙ୍କ ସହ ସିଧାସଳଖ ସଂମ୍ପର୍ଶରେ ଆସୁଥିବା ଗୋଷ୍ଠୀର ସ୍ୱାସ୍ଥ୍ୟ କର୍ମୀମାନେ ରହିଛନ୍ତି ସେହି ସ୍ୱାସ୍ଥ୍ୟକର୍ମୀମାନଙ୍କ ପ୍ରତି ସଂକ୍ରମଣର ଅଧିକ ବିପଦ ରହିଛି

ଜାତୀୟ ଦୂର୍ବିପାକ ସହାୟତା ପାଖିରୁ ଏହି ଯୋଜନା ବାବଦରେ ଅର୍ଥ ପ୍ରଦାନ କରାଯିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ଏହି ବୀମା ଯୋଜନା ମଧ୍ୟରେ ଡାକ୍ତର ନର୍ସ ଚିକିତ୍ସା ସହାୟକ କର୍ମୀ ସଫାଇ କର୍ମଚାରୀ ଓ ହସ୍କିଟାଲ ଗୁଡ଼ିକରେ କାର୍ଯ୍ୟରତ ଆଉ କିଛି କର୍ମଚାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି ଉଭୟ କେନ୍ଦ୍ରସରକାର ଓ ରାଜ୍ୟ ସରକାରୀ ସ୍ୱାସ୍ଥ୍ୟକର୍ମୀମାନେ ଏହି ବୀମା ଯୋଜନାରେ ଲାଭ ପାଇପାରିବେ ୱାର୍ଡ ବୟ ଆଶାକର୍ମୀ ଓ ଟେକ୍ଟିସିଆନ୍ମାନେ ମଧ୍ୟ ଏହି ସ୍ୱତନ୍ତ ବୀମା ଯୋଜନାରେ ସ୍ଥାନ ପାଇଛନ୍ତି କୋଭିଡ ନାଇଷ୍ଟିନ୍ରେ ସଂକ୍ରମିତମାନଙ୍କ ସହ ସଂସ୍ୱର୍ଶରେ ଆସି ଆକସ୍କିକ ମୃତ୍ୟୁ ଘଟିବା ସ୍ଥଳେ ମଧ୍ୟ ଏହି ବୀମା ଯୋଜନାର ସୁବିଧା ମିଳିବ ଏହି ସ୍ୱାସ୍ଥ୍ୟକର୍ମୀମାନେ ଯଦି ଅନ୍ୟ କୌଣସି ବୀମା ଯୋଜନାରେ ଅନ୍ତର୍ଭ୍ତକ୍ତ ହୋଇଥାନ୍ତି ତାହାସହିତ ସେମାନଙ୍କ ଏହି ବୀମା ଯୋଜନାର ସ୍ୱବିଧା ମିଳିବ

ଆସନ୍ତା ବ୍ରଧବାର ଦିନ ଏହି ପ୍ରକଳ୍ପ ଆରମ୍ଭ କରାଯିବ ଭାରତରେ ଅଙ୍ଗାରକାମ୍କ ବିହୀନ ଏକ ପରିବହନ ବ୍ୟବସ୍ଥା ସ୍ଥାପନ ହେଉଛି ଏହି ପ୍ରକଳ୍ପର ମଳଲକ୍ଷ୍ୟ

ଆନ୍ତର୍ଜାତିକ ପରିବହନ ଫୋରମ୍ ବିଶ୍ୱରେ ପରିବିହନ ନୀତି ପ୍ରଣୟନ ପାଇଁ ଏକ ବହୁରାଷ୍ଟ୍ରୀୟ ସଙ୍ଗଠନ ଆଇଟିଏଫ୍ ସେକ୍ରେଟାରୀ ଜେନେରାଲ୍ ୟଙ୍ଗ୍ ତେ କିମ୍ ଓ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର୍ ଅମିତାଭ୍ କାନ୍ତ୍ ପ୍ରକଳ୍ପର ମିଳିତ ଭାବେ ଶୁଭାରମ୍ଭ କରିବେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଶାଳୟ ଓ ଆଇଟିଏଫ୍ର ବରିଷ୍ଠ ଅଫିସରମାନେ ଏହି ଅବସରରେ ଉପସ୍ଥିତ ରହିବେ ଏହି ଅନ୍ଲାଇନ୍ କାର୍ଯ୍ୟକ୍ରମରେ ଭାରତର ପରିବହନ ଓ ଜଳବାୟ କ୍ଷେତ୍ର ସହ ସମ୍ପ୍ରକ୍ତ ପକ୍ଷଗ୍ରଡ଼ିକୁ ପ୍ରକଳ୍ପର କାର୍ଯ୍ୟକଳାପ ସମ୍ଭନ୍ଧରେ ସ୍ୱଚନା ଦିଆଯିବ ଭାରତରେ ପରିବହନ କ୍ଷେତ୍ରର ବିଭିନ୍ନ ଚ୍ୟାଲେଞ୍ଜଗ୍ରଡ଼ିକର ଉପସ୍ଥାପନ କରାଯିବାକୁ ଏହା ସୁଯୋଗ ପ୍ରଦାନ କରିବ ଓ ଅଙ୍ଗାରକାମ୍କ ନିର୍ଗମନ ହ୍ରାସ ପାଇଁ କିଭଳି ସେଗ୍ରଡ଼ିକ ମାଧ୍ୟମରେ ପଦକ୍ଷେପ ନିଆଯାଉଛି ତାହା ଜଣାଇବାକୃ ସ୍ୱଯୋଗ ମିଳିବ ଏହି ଆଲୋଚନା ଭାରତ ପାଇଁ ଆବଶ୍ୟକ ଯୋଜନା ପ୍ରଣୟନରେ ସାହାଯ୍ୟ କରିବ ବନ୍ଦେ ଭାରତ ମିଶନ ଶ୍ରୀଲଙ୍କା ବନ୍ଦେ ଭାରତ ମିଶନ ଅଧୀନରେ କଲୋମ୍ଭରୁ ପ୍ରଥମ ବିମାନଟି ଆସି ଦିଲ୍ଲୀରେ ଅବତରଣ କରିଛି ବନ୍ଦେ ଭାରତ ମିଶନରେ ଶ୍ରୀଲଙ୍କାର୍ତ ଏହା ହେଉଛି ତୂତୀୟ ବିମାନ

ଶ୍ରୀଲଙ୍କାରେ ଭାରତର ହାଇ କମିସନର ଗୋପାଳ ବାଗ୍ଲେ ଶ୍ରୀଲଙ୍କା ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି

ସେମାନଙ୍କ ମଧ୍ୟରେ ଅଧିକାଂଶ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗପତି ଅଟକି ରହିଥିବା ପର୍ଯ୍ୟଟକ ଓ ଶ୍ରମିକ ରହିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଭୟ ବିମାନ ଓ ଜାହାଜ ଯୋଗେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିସାରିଲେଣି କିଛି ଭାରତୀୟ ଭଡା ବିମାନରେ ମଧ୍ୟ ସ୍ୱଦେଶ ଫେରିଛନ୍ତି କଲମ୍ବୋସ୍ଥିତ ଭାରତୀୟ ହାଇକମିସନ ସେଠାରେ ଥିବା ଭାରତୀୟମାନଙ୍କୁ ସହାୟତା ପାଇବା ଲାଗି ହେଲ୍ପଲାଇନ୍ ନମ୍ଭରରେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଛି ବିଏସ୍ପି ଚିଫ୍ ବିଏସ୍ପି ସଭାପତି ମାୟାବତୀ କହିଛନ୍ତି ଚୀନ୍ ସହ ସୀମାରେ ଉତ୍ତେଜନା ଲାଗିରହିଥିବା ଭଳି ସମୟରେ ଉଭୟ ସରକାର ଓ ବିରୋଧୀ ଦଳମାନେ ପରିପକୃତାର ସହ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବା ଉଚିତ

ସେ କହିଛନ୍ତି ଏଭଳି ଏକ କଟିଳ ତଥା ଘଡ଼ିସନ୍ଧି ମ୍ରହର୍ତ୍ତରେ ସୀମା ଓ ଜାତୀୟ ସ୍ୱାର୍ଥର ସ୍ରରକ୍ଷା ପାଇଁ ସରକାରଙ୍କ ସମ୍ପର୍ଣ୍ଣ ସ୍ୱାଧୀନତା ଦିଆଯିବା ଉଚିତ ସେଣ୍ଟର ନର୍ଥ ଇଷ୍ଟ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଡକ୍କର କିତେନ୍ଦ୍ର ସିଂହ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ଅନୁନ୍ନତ କିଲ୍ଲାରେ କୋଭିଡ ନାଇଷ୍ଟିନ୍ ସ୍ଥିତି ଓ ସ୍ୱାସ୍ଥ୍ୟ ସ୍ରବିଧାର ସମୀକ୍ଷା କରିଛନ୍ତି

କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି

ଫୋନ୍ ଇନ୍ ଆଇସିଏମ୍ଆର୍ର ଏପିଡେମିଓଲୋକି ଓ ସଂକ୍ରମକ ରୋଗ ବିଭାଗ ମୁଖ୍ୟ ବୈଜ୍ଞାନିକ ଡକ୍କର ରମଣ ଆର୍ ଗଙ୍ଗା ଖେଦକର କହିଛନ୍ତି କୋଭିଡ ସଂକ୍ରମଣ ମାତ୍ରା ହ୍ରାସକରିବାର ଏକମାତ୍ର ଉପାୟ ହେଉଛି ସମସ୍ତ ଆବଶ୍ୟକ ଆଗୁଆ ସତର୍କତାମୃଳକ ପଦକ୍ଷେପ ଗ୍ରହଣ କରିବା ଆକାଶବାଣୀର ଫୋନ୍ଇନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ କହିଛନ୍ତି ଲୋକମାନେ କୋଭିଡ ନାଇଷ୍ଟିନ୍ ନମୂନା ପରୀକ୍ଷା ପାଇଁ ଭୟଭୀତ ହେବା ଉଚିତ୍ ନୁହେଁ